ସଙ୍କଟର ଏହି କ୍ଷଣରେ ଘରେ ରହିବାକୁ ବିଶିଷ୍ଟ ବ୍ୟକ୍ତିମାନେ ଜନସାଧାରଣଙ୍କୁ ଉସାହିତ କର୍ତ୍ଥନ୍ତି

ରଖାଯାଇଛି ଜନତା କର୍ଫ୍ୟ ସମଗ୍ର ଭାରତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଜନତା କର୍ଫ୍ୟୁ ପାଳନ କରୁଛି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଜନ ସଚେତନତା ସୃଷ୍ଟି ଏବଂ ସାମାଜିକ ବ୍ୟବଧାନ ରଖିବା ପ୍ରୟାସରେ ଦିଆଯାଇଥିବା ଏହି ଡକରା ପ୍ରତି ବିପୁଳ ସ୍ୱତସ୍ଟର୍ତ୍ତ ସମର୍ଥନ ମିଳିଛି ସାରା ଦେଶର ରାସ୍ତାଘାଟ ସହର ବଜାର ଗାଁଗଣ୍ଡାର ରାସ୍ତା ଜନଶ୍ରନ୍ୟ ହୋଇଯାଇଛି ଲୋକେ ନିଜ ନିଜ ଘରେ ରହିଥିବାବେଳେ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ସମ୍ପର୍ଷ୍ଣ ବନ୍ଦ୍ ରହିଛି କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଆଉ ସବୁକ୍ଷେତ୍ର ସମ୍ପର୍ଷ୍ଣ ନିରବ ହୋଇଯାଇଛି

ଏଥିସହିତ କରୋନା ବିପତ୍ତିର ଏହି ସଙ୍କଟ କାଳରେ ଡାକ୍ତର ନର୍ସ ହସ୍ୱିଟାଲ୍ କର୍ମଚାରୀ ସଫେଇ କର୍ମଚାରୀ ଏୟାର୍ ଲାଇନ୍ସ୍ କର୍ମଚାରୀ ସରକାରୀ କର୍ମଚାରୀ ପୁଲିସ୍ ଗଣମାଧ୍ୟମ ସାଧାରଣ ପରିବହନ ସହ ସମ୍ପ୍ରକ୍ତ କର୍ମଚାରୀଙ୍କୁ ଏହି କର୍ଫ୍ୟରୁ ମୁକ୍ତ ରଖାଯାଇଛି

ପିଏମ୍ ଷ୍ଟେ ହୋମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ଭୂତାଣୁ ବିରୋଧରେ ସଂଗ୍ରାମ ପାଇଁ ପାଳିତ ହେଉଥିବା କନତା କର୍ଫ୍ୟ ସମୟରେ ବିଶିଷ୍ଟ ବ୍ୟକ୍ତିମାନେ ନିଜେ ଘରେ ରହିବା ସହ ଲୋକମାନଙ୍କୁ ଘରେ ରହିବାକୁ ଉତ୍ସାହିତ କରୁଛନ୍ତି ଏହି କର୍ଫ୍ୟୁ ପ୍ରତି ବିପୁଳ ଜନ ସମର୍ଥନ ମିଳିଛି ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ବିରୋଧୀ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ମୂଲ୍ୟବାନ୍ ସୈନିକର ଦାୟିତ୍ୱ ତ୍କୁଲାଉଛନ୍ତି ସେମାନଙ୍କର ସତର୍କତା ଓ ସଚେତନତା ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ବ୍ୟବଧାନ ରକ୍ଷା ଓ ଡିକିଟାଲ୍ ପେମେଣ୍ଟ ଦ୍ୱାରା ବର୍ତ୍ତମାନ ପରିସ୍ଥିତିର ମୁକାବିଲା କରିବାର ସମୟ ଆସିଛି ଲୋକେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି ଭାରତବାସୀ ଏକାଠି ରହିବାକୁ ନିଷ୍ପଭି ନେଇଛନ୍ତି ଏବଂ ମିଳିତ ଭାବେ କରୋନା ଭୂତାଣୁର ମୁକାବିଲା ପାଇଁ ସଂଗ୍ରାମ କରିବାକୁ ଆଗେଇ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ଅପିଲ୍ ଦେଶର ବିଭିନ୍ନ ସହରରେ କାମ କରୁଥିବା ଭାରତୀୟମାନେ ଏବେ ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଭୟରେ ସେମାନେ ଛାନିଆଁ ହୋଇ ପ୍ରାଣ ବିକଳରେ ବସ୍ ଟ୍ରେନ୍ ଧରି ତରତରରେ ଘରକୁ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରବାସରେ ଥିବା ଲୋକମାନେ ଏବେ ଘରମୁହାଁ ହେଲେ ନିଜର ସ୍ୱାସ୍ଥ୍ୟ ତଥା ସେମାନଙ୍କର ପରିବାର ପ୍ରତି ବିପଦ ସ୍ପଷ୍ଟି ହୋଇପାରେ ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ରହୁଥିବା ଲୋକମାନେ କରୋନା ଭୟରେ ଛାନିଆଁରେ ଗାଁ ମୁହାଁ ହେଉଥିବା ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟର୍ ଯୋଗେ ଏହି ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଯିଏ ଯେଉଁଠି ଅଛନ୍ତି ସେଠାରେ ସତର୍କତାର ସହ କିଛିଦିନ ଚଳନ୍ତୁ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନକୁ ବର୍ଜନ କରନ୍ତୁ

ଭାରତରେ ସମସ୍ତ ପ୍ରକାର ଆବଶ୍ୟକୀୟ ଫାର୍ମା ସାମଗ୍ରୀ ମହଜୁଦ ରହିଛି ଏବଂ ଏଥିଲାଗି ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନିଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସୁନିଣ୍ଟିତ କରାଯାଇଛି

ଆଇସିଏମ୍ଆର୍ କୋଭିଡ଼୍ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଘରୋଇ ଲାବୋରେଟୋରୀଗୁଡ଼ିକ ନିମନ୍ତେ କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଘୋଷଣା କରିଛି ଦେଶରେ ଅଧିକର୍ ଅଧିକ ସଂଖ୍ୟକ ପରୀକ୍ଷାଗାର ସୁବିଧା ଲୋକଙ୍କୁ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯାଇଛି ଘରୋଇ ଲାବୋରେଟୋରୀଗୁଡ଼ିକ ଆଇସିଏମ୍ଆର୍ ଅଧୀନରେ କାର୍ଯ୍ୟ କରିବେ ଆବଶ୍ୟକ ଯୋଗ୍ୟତା ଥିବା ଡାକ୍ତରଙ୍କ ସୁପାରିସକ୍ରମେ ଘରୋଇ ଲାବୋରେଟୋରୀଗୁଡ଼ିକ କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା କରିପାରିବେ ତେବେ ଏହିସବୁ ଘରୋଇ କେନ୍ଦ୍ରଗୁଡ଼ିକୁ ଆଇସିଏମ୍ଆର୍ର ପୁଣେ ସ୍ଥିତ ଗବେଷଣାଗାରର ବ୍ୟାବସାୟିକ କିଟ୍ ବ୍ୟବହାର କରିବାକୁ ପଡ଼ିବ ଏହାଛଡ଼ା ଆଇସିଏମ୍ଆର୍ କରୋନା ସଂକ୍ରମିତ ରୋଗୀମାନଙ୍କ ପରୀକ୍ଷାର ମାନଦଣ୍ଡରେ ମଧ୍ୟ ପରିବର୍ତ୍ତନ କରିଛି

କେତେକ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ମଲ ଦୋକାନ କାରଖାନା ଏବଂ ଯାତ୍ରୀବାହୀ ପରିବହନ ସେବା ଏହି ଲକ୍ଡାଉନ୍ ସମୟରେ ବନ୍ଦ ରହିବ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପରିସରଭୁକ୍ତ ପରିବାରଗୁଡ଼ିକୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଗଣାରେ ଗହମ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଲକ୍ ଡାଉନ୍ ସମୟରେ କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର ନ କରିବା ଏବଂ ସେହିସମୟ ପାଇଁ ସବୈତନିକ ଛୁଟି ମଂକୁର ପାଇଁ କାରଖାନା ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ଶ୍ରୀ ଗେହଲଟ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ନିଷ୍ପଭି ନିଆଯାଇଛି

ରାଜଧାନୀ ଭୁବନେଶ୍ୱର ସହିତ କଟକ ସମ୍ଭଲପୁର ବ୍ରହ୍ମପୁର ରାଉରକେଲା ଅନୁଗୁଳ ବାଲେଶ୍ୱର ଆଦି ପ୍ରମୁଖ ସହରଗୁଡ଼ିକ ସମ୍ପର୍ଷ ବନ୍ଦ୍ ରହିଛି

ସମଗ୍ର ପଣ୍ଟିମବଙ୍ଗରେ ମଧ୍ୟ ଜନତା କର୍ଫ୍ୟୁ ପ୍ରତି ବିପୁଳ ଜନ ସମର୍ଥନ ମିଳିଛି ରାଜଧାନୀ କୋଲ୍କାତା ସମେତ ରାଜ୍ୟର ସବୁ ବଡ଼ ବଡ଼ ସହର ବନ୍ଦ୍ ରହିଛି ମେଟ୍ରେ ଓ ରେଳ ଚଳାଚଳ କରୁ ନାହିଁ ମହରାଷ୍ଟ୍ରରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ବେଶ୍ ଭଲ ଅନୁଭୂତ ହୋଇଛି ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ସମସ୍ତ ବଡ଼ ବଡ଼ ସହର ଓ ବଜାର ବନ୍ଦ୍ ରହିଛି ତାମିଲ୍ନାଡୁ ଆନ୍ଧ୍ରପ୍ରଦେଶ କର୍ଷ୍ଣାଟକ କେରଳ ତେଲଙ୍ଗାନା ମଧ୍ୟପ୍ରଦେଶ ଛତିଶଗଡ଼ ଝାଡ଼ଖଣ୍ଡ ଆସାମ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମ୍ବହ ଉତ୍ତର ପ୍ରଦେଶ ବିହାର ପଞ୍ଜାବ ହରିୟାଣା ରାଜଧାନୀ କ୍ଷେତ୍ର ଦିଲ୍ଲୀ ଗୁଜୁରାଟ୍ ରାଜସ୍ଥାନ ଜନ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ କନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି ସାରା ଭାରତ କରୋନା ବିରୋଧୀ ସଂଘର୍ଷରେ ସମ୍ପର୍ଣ୍ଣ ଏକଜୁଟ୍ ହେବା ଭଳି ମନେହେଉଛି

ପୁଲିସ୍ ଅଧିକାରୀମାନେ କହିଛନ୍ତି ଲୋକମାନଙ୍କୁ ସେମାନଙ୍କ ଘରେ ରହିବାପାଇଁ ସହାୟତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ହେଲିକପୁର ଓ ଡ୍ରୋନ୍ ମୁତ୍ୟନ କରାଯାଇଛି

କଙ୍ଗୋ ଫିନ୍ଲ୍ୟାଣ୍ଡ ଲିଥୁଆନିଆ ଏବଂ ମରିସସ୍ରେ ଗତକାଲି କରୋନା ସଂକ୍ରମଣରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ସେହିପରି ଲାଟିନ୍ ଆମେରିକା ବୋଲିଭିଆରେ ନାଗରିକମାନଙ୍କୁ ଆଜିଠାରୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ତେବେ କଲୟିଆରେ ଆସନ୍ତା ମଙ୍ଗଳବାରଠାରୁ ଲୋକମାନଙ୍କୁ ଘରେ ରହିବାକୁ ବାଧ୍ୟତାମଳକ କରାଯିବ

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦ୍ଦନ ଏବଂ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମହାନିର୍ଦ୍ଦେଶକଙ୍କୁ ଏହାର ସହ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି

ସ୍ଥାନାନ୍ତରିତ ହୋଇ ଆସିଥିବା ଏହି ସମସ୍ତ ଲୋକଙ୍କୁ ନୂଆଦିଲ୍ଲୀର ଛାଓ୍ୱଲାସ୍ଥିତି ଆଇଟିବିପି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି

କରୋନା ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ସେଠାରେ ଥିବା ଭାରତୀୟମାନଙ୍କୁ ଏହି ବିମାନ ମାଧ୍ୟରେ ସ୍ଥାନାନ୍ତରିତ କରି ଅଣାଯାଇଛି